ତାଙ୍କର ସମାଧୀ ସଦୈବ ଅଟଳକୁ ଆଜି ଲୋକାର୍ପିତ କରାଯାଇଛି

ପିଏମ୍ ବ୍ରିକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମର ବୋଗିବିଲ୍ଠାରେ ବ୍ରହ୍ମପୁତ୍ର ନଦୀ ଉପରେ ଦେଶର ଦୀର୍ଘତମ ରେଳ ତଥା ସଡ଼କ ପୋଲକୁ ଉଦ୍ଘାଟନ କରିଛନ୍ତି ଆଜି ଅପରାହ୍ନରେ ନୂଆଦିଲ୍ଲୀରୁ ଦିବ୍ରୁଗଡ଼ରେ ଯାଇ ପହଞ୍ଚିଲା ପରେ ଶ୍ରୀ ମୋଦି ହେଲିକପ୍ଟର ଯୋଗେ ସିଧାସଳଖ ବୋଗିବିଲ୍ରେ ପହଞ୍ଚିଥିଲେ ଏବଂ ପାଖାପାଖି ପାଞ୍ଚ କିଲୋମିଟର ଦୀର୍ଘତା ବିଶିଷ୍ଟ ଡବଲ୍ ଡେକର ପୋଲକୁ ନଦୀର ଦକ୍ଷିଣପଟ ଉପକୂଳରୁ ଉଦ୍ଘାଟନ କରିଛନ୍ତି ଆସାମ ରାଜ୍ୟପାଳ ଜଗଦିଶ ମୁଖୀ ଏବଂ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ ପୋଲ ଉପରେ ପ୍ରଥମ ଯାତ୍ରୀ ବାହି ଟ୍ରେନ୍କୁ ମଧ୍ୟ ଶ୍ରୀ ମୋଦି ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ଏହି ଗୁରୁତ୍ୱପୂର୍ଣ୍ଣ ପୋଲ ଅରୁଣାଚଳ ପ୍ରଦେଶର ଅନେକ ଜିଲ୍ଲାକୁ ଗମନାଗମନ ଅସୁବିଧାକୁ ଦୂର କରିପାରିବ ଦିବ୍ରଗଡ଼ରୁ ଆରମ୍ଭ ହୋଇଥିବା ଏହି ପୋଲ ଆସାମର ଧିମାଜୀ ଜିଲ୍ଲାରେ ଶେଷ ହୋଇଛି ଏହା ଅରୁଣାଚଳ ପ୍ରଦେଶର କେତେକ ଅଞ୍ଚଳକୁ ସଡ଼କ ଓ ରେଳପଥରେ ସଂଯୋଗ କରିବ ଏହି ପୋଲ ଅରୁଣାଚଳ ପ୍ରଦେଶରେ ଭାରତ ଚୀନ୍ ସୀମାରେ ପ୍ରତିରକ୍ଷା ସାମଗ୍ରୀ ପରିବହନ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ

ପରେ ଏକ ଜନସମାବେଶରେ ଉଦ୍ବୋଧନ ଦେଲାବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା କ୍ଷେତ୍ରରେ ଜାଣିଶୁଣି ବିଳମ୍ଘ ପରମ୍ପରାକୁ ଏନ୍ଡିଏ ସରକାର ପରିବର୍ତ୍ତନ କରିଛନ୍ତି ସେ କହିଛନ୍ତି ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ଏବେ କାଗଜ କଲମ ଭିତରେ ସୀମାବଦ୍ଧ ନ ହୋଇ ବାସ୍ତବ ହୋଇଛି ବୋଗିବିଲ୍ ପୋଲ ଦେଶର ପ୍ରତିରକ୍ଷା କ୍ଷମତାକୁ ମଜଭୁତ କରିବ ବୋଲି ଦୂଢ଼ତା ପ୍ରକାଶ କରି ଶ୍ରୀ ମୋଦି କହିଛନ୍ତି ଏହି ପୋଲ ଉପରେ ଖାଲି ଯେ ଯାନବାହନ ଓ ଟ୍ରେନ୍ ଚଳାଚଳ ସୁବିଧା ହେବ ସେ କଥା ନୁହେଁ ଆସାମ ଓ ଅରୁଣାଚଳ ପ୍ରଦେଶର କୋଟି କୋଟି ଲୋକମାନଙ୍କ ପାଇଁ ଏହା ଜୀବନରେଖା ଭାବେ କାମ କରିବ

ଅଟଳ ଆନିଭରସିରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମତିଥିରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ତାଙ୍କୁ ମନେ ପକେଇ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଛନ୍ତି ଅଟଳ ବିହାରୀ ବାଜପେୟୀ ଜଣେ ପ୍ରକୃତ ଭାରତୀୟ ରାଜନେତା ଥିଲେ ବାଜପେୟୀ ଜୀ ସବୁଦିନ ପାଇଁ ଦେଶର ଲୋକମାନଙ୍କ ମନ ଓ ହୁଦୟରେ ଜୀବନ୍ତ ହୋଇ ରହିବେ ବୋଲି ଶ୍ରୀ କୋବିନ୍ଦ କହିଛନ୍ତି ଟ୍ୱିଟ୍ କରି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କହିଛନ୍ତି ତାଙ୍କର ଅତୁଳନୀୟ ଅବଦାନ ପ୍ରତି ଦେଶବାସୀ ଚୀରକୂତଜ୍ଞ ରହିବେ ଶ୍ରୀ ନାଇଡୁ କହିଛନ୍ତି ବାଜପେୟୀ କ୍ରୀ ଦେଶରେ ସଂଯୋଗ ସ୍ଥାପନ ବିପ୍ଲବ ଆଣିଥିଲେ ଯାହା ବିକାଶ ଓ ଅଭିବୃଦ୍ଧି ପାଇଁ ରାସ୍ତା ଖୋଲିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତ ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ବାଜପେୟୀଙ୍କ ସ୍ୱପ୍ନର ଭାରତ ସୃଷ୍ଟି ପାଇଁ ଉଦ୍ୟମକୁ ସ୍କରଣ କରିଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ରାଠୋଡ୍ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି କହିଛନ୍ତି ସବୁ ଭାରତୀୟମାନଙ୍କ ପାଇଁ ସେ ପ୍ରେରଣାର ଉହ ହୋଇ ରହିବେ ବାଜପେୟୀଙ୍କ ସମାଧିପୀଠ ସଦୈବ୍ ଅଟଳକୁ ଆଜି କାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟାନାଇଡ଼ୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ଆଜି ସକାଳେ ତାଙ୍କ ସମାଧୀସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଲୋକସଭା ବାଚସ୍କତି ସୁମିତ୍ରା ମହାଜନ ବିଜେପିର ତୁଙ୍ଗ ନେତା ଲାଲକୃଷ୍ଣ ଆଡଭାନୀ ବିଜେପି ଅଧ୍ୟକ୍ଷ ଅମିତ ଶାହା ଓ ଅନେକ କେନ୍ଦ୍ରମନ୍ତ୍ରୀ ଏବଂ ସ୍ୱର୍ଗତ ବାଜପେୟୀଙ୍କ ପରିବାର ସଦସ୍ୟମାନେ ସମାଧୂପୀଠରେ ଶୃଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋଡ୍ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ମହାମାନ୍ୟ ପଣ୍ଡିତ ମଦନମୋହନ ମାଲବ୍ୟଙ୍କ ଜନ୍ନତିଥିରେ ମଧ୍ୟ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି

ରାଜ୍ୟପାଳ ରାୟପୁର ପୁଲିସ ପରେଡ୍ ଗ୍ରାଉଣ୍ଡରେ ନୂଆ ମନ୍ତିମାନଙ୍କୁ ଶପଥପାଠ କରାଇଛନ୍ତି

କଂଗ୍ରେସ ବିଧାୟକ ଟିଏସ୍ ସିଂହଦେଓ ଓ ତମରଧ୍ୟଜ ସାହୁ ମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି

ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ଆଜି ଅପରାହୁରେ ଭୋପାଳ ସ୍ଥିତ ରାଜଭବନରେ ନୂଆମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶତପଥ ପାଠ କରାଇଛନ୍ତି ଗଭ୍ଟ ୟୁପିଏସ୍ସି ସରକାର ଏକ ସ୍ୱଷ୍ଟୀକରଣରେ କହିଚ୍ଚନ୍ତି ସିଭିଲ୍ ସର୍ଭିସ୍ ପରୀକ୍ଷା ଦେବାଲାଗି ବୟସ ଯୋଗ୍ୟତା ପରିବର୍ତ୍ତନ କରାଯିବ ନାହିଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଏଭଳି କୌଣସି ପ୍ରସ୍ତାବକୁ କେନ୍ଦ୍ର ସରକାର ବିବେଚନା କରୁନାହାନ୍ତି ଏଣୁ ଏ ସଂକ୍ରାନ୍ତୀୟ ସବୁ କଞ୍ଚନାଜ୍ଞନାର ପରିସମାପ୍ତି ହେବା ଆବଶ୍ୟକ

କ୍ରିଷ୍ଟମାସ୍ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ବଡ଼ଦିନ ପର୍ବକୁ ଆଜି ସାରା ବିଶ୍ୱରେ ପାଳନ କରାଯାଉଛି ହଜାର ହଜାର ସଂଖ୍ୟକ ତୀର୍ଥ ଯାତ୍ରୀ ତାଙ୍କର ଜନ୍ମସ୍ଥାନ ବେଥଲହେମ୍ ଠାରେ ବଡ଼ଦିନ ପର୍ବ ପାଳନ କରୁଛନ୍ତି ପୋପ୍ଫ୍ରାନ୍ସିସ୍ ଭଟିକାନ୍ ନଗରୀରର ସେଣ୍ଟପିଟର୍ସ ବାସିଲିକାଠାରେ ପାରମ୍ପରିକ ବଡ଼ଦିନ ପାର୍ଥନା ସଭାରେ ଉଦ୍ବୋଧନ ଦେଇଛନ୍ତି ସରଳ ଓ କମ୍ ବସ୍ତୁବାଦ ଜୀବନଯାପନ ପାଇଁ ସେ ଉନ୍ନତ ଦେଶଗୁଡ଼ିକର ଲୋକମାନଙ୍କୁ ଆହ୍ୱାନ ଜଣାଇଛନ୍ତି ଆମଦେଶର ବିଭିନ୍ନ ଅଞ୍ଚଳରେ ବଡ଼ଦିନ ପାଳନର ଖବର ହସ୍ତଗତ ହୋଇଛି ନାଗାଲାଣ୍ଡରେ ଲୋକମାନେ ଆଜି ସକାଳୁ ବିଭିନ୍ନ ଗୀର୍ଜା ଘରଗୁଡ଼ିକରେ ଏକତ୍ରିତ ହୋଇ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ବଡ଼ଦିନ ପର୍ବ ଉପଲକ୍ଷେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଚ୍ଚନ୍ତି

ବନ୍ଧୁକଧାରୀମାନେ କାର୍ଯ୍ୟାଳୟର ଫାଟକ ଆଗରେ ଏକ କାର୍ ବୋମା ବିସ୍ଫୋରଣ କରାଇ ଭିତରକୁ ପଶିଥିଲେ ନିରାପଭାବାହିନୀ ଓ ବନ୍ଧୁକଧାରୀମାନଙ୍କ ମଧ୍ୟରେ ଗୁଳିଗୋଳା ବିନିମୟ ହେବାରୁ ଶହଶହ ସଂଖ୍ୟକ କର୍ମଚାରୀ କାର୍ଯ୍ୟାଳୟ ଭିତରେ ରହିଯାଇଥିଲେ

ଚଳିତବର୍ଷ ଆଫଗାନିସ୍ଥାନରେ ଏହା ସବୂଠାର୍ କଘନ୍ୟ ଆକ୍ମଣ ବୋଲି କୁହାଯାଉଛି ଏହି ଘଟଣା ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି

ପାଣିପାଗ ବିଭାଗ କହିଛି ପଞ୍ଜାବ ରାଜସ୍ଥାନ ଓ ହରିଆଣାରେ ଶୀତ ପ୍ରବାହ ଜାରି ରହିବ ଏବଂ ମଧ୍ୟପ୍ରଦେଶ ଛତିଶଗଡ଼ ସୌରାଷ୍ଟ ଓ କଚ୍ଛ ଅଞ୍ଚଳରେ ଶୀତ ପ୍ରବାହିତ ହେବ ବୋଲି ଅନ୍ତମାନ କରାଯାଉଛି ଏହିସବୁ ଅଞ୍ଚଳଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ତଳେ ରହିବ

ଏହି କାରଣରୁ ଦିଲ୍ଲୀ ବିମାନ ବନ୍ଦରରୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ଉତ୍ତରପ୍ରଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ଶୀତ ଲହରି ଲାଗି ରହିଛି କାଁ ଭାଁ କେତେକ ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ମଧ୍ୟ ପଡ଼ିଥିଲା

ହିମାଚଳପ୍ରଦେଶରେ ନାହିଁ ନଥିବା ଶୀତ ହେଉଛି

କଳ୍ପା ସୋଲାଙ୍ଗ୍ ଭୂନ୍ତର ସୁନ୍ଦରନଗର ଓ ସେଓବାଗ୍ଠାରେ ତାପମାତ୍ରା ପାଖାପାଖି ହିମାଙ୍କରେ ପହଞ୍ଚିଥିବା ରେକର୍ଡ କରାଯାଇଛି କାଶ୍ମୀର ଉପତ୍ୟକାରେ ମଧ୍ୟ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି ଶ୍ରୀନଗରକୁ ଛାଡ଼ିଦେଲେ ବାକି ସବୁ ଅଞ୍ଚଳରେ ତାପମାତ୍ରା ହିମାଙ୍କ ତଳକୁ ଚାଲି ଯାଇଛି ଜଳାଶ୍ରୟ ହ୍ରଦ ଆଦି ଜଳ ଉତ୍ସଗୁଡ଼ିକ ବରଫ ପାଲଟି ଯାଇଛି

ପଣ୍ଢିମ ଜାଭା ଓ ଦକ୍ଷିଣ ସୁମାତ୍ରା ଉପକ୍ଳ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କର ବହୁସଂଖ୍ୟକ ଘର ସୁନାମି ସ୍ରୋତରେ ଭାସିଯାଇଥିବାରୁ ହଜାର ହଜାର ସଂଖ୍ୟକ ଲୋକ ବାସହରା ହୋଇପଡିଛନ୍ତି